ଏହି ଅବସରରେ ପ୍ରଧାନମନ୍ତ୍ରୀ ତାଳଚେର ସାର କାରଖାନା ସମେତ ଝାରସ୍ତଗ୍ରଡା ବିମାନ ବନ୍ଦର ଓ ଅନେକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ କରିବେ ଏହି ଦୁଇଟି ସ୍ଥାନରେ ପ୍ରଧାନମନ୍ତ୍ରୀ ଜନସମାବେଶକୁ ଉଦ୍ବୋଧନ ଦେବା କାର୍ଯ୍ୟକ୍ରମ ରହିଛି ସର୍ବପ୍ରଥମେ ପ୍ରଧାନମନ୍ତ୍ରୀ ତାଳଚେର ଯାଇ ସେଠାରେ ତାଳଚେର ସାରକାରଖାନାକୁ ଉଦ୍ଘାଟନ କରିବେ ଏହା ଦେଶର ସର୍ବପ୍ରଥମ କୋଇଲା ଗ୍ୟାସ ଭିତ୍ତିକ ସାରକାରଖାନା ହେବ ଏହି କାରଖାନରୁ ପ୍ରାକୃତିକ ଗ୍ୟାସ ମଧ୍ୟ ଉତ୍ପାଦନ ହେବ ଏହା ପରେ ଶ୍ରୀ ମୋଦି ଝାରସୁଗୁଡା ଯାଇ ସେଠାରେ ଝାରସୁଗୁଡା ବିମାନ ବନ୍ଦରର ଉଦ୍ଘାଟନ କରିବେ ଏହି ବିମାନ ବନ୍ଦର ପଶ୍ଚିମ ଓଡିଶାକୁ ବିମାନ ସଂଯୋଗ କରିବ ଏବଂ ସରକାରଙ୍କ ଉଡାନ୍ କାର୍ଯ୍ୟକ୍ରମ ମାଧ୍ୟମରେ ଏହା ଆଞ୍ଚଳିକ ସ୍ତରରେ ବିମାନ ସେବା ଯୋଗାଇବ ଏଥିସହ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଜି ଝାରସୁଗୁଡା ବରପାଲି ସରଡେଗା ରେଳଲାଇନ୍ ଏବଂ ସୁନ୍ଦରଗଡରେ ଥିବା ଏମସିଏଲ ଏବଂ ଏନଟିପିସିର କୋଇଲା ଖଣିକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ

ସେଠାରେ ସେ କୃଷି ଓ ହସ୍ତତ୍ତ ଉପରେ ଆଧାରିତ ଏକ ପ୍ରଦର୍ଶନୀ ବୁଲି ଦେଖିବେ ପରେ ଶ୍ରୀ ମୋଦି କେତେକ ଜାତୀୟ ରାଜପଥ ପ୍ରକଳ୍ପ ଓ ପେଣ୍ଡ୍ରା ଅନୁପୁର ତୃତୀୟ ରେଳଲାଇନର ଭିଭିପ୍ରସ୍ତର ସ୍ଥାପନ କରିବେ ସେଠାରେ ଶ୍ରୀ ମୋଦି ଏକ ଜନ ସମାବେଶକୁ ମଧ୍ୟ ସମ୍ଭୋଧୂତ କରିବେ ଟୁଇଟର ମାଧ୍ୟମରେ ଏକ ବାର୍ତ୍ତା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ସେ ଓଡିଶାର ଭାଇଭଉଣୀଙ୍କ ସହ ମିଶିବା ପାଇଁ ଆଗହୀ ଏଥିସହ ଛତିଶଗଡ ଗସ୍ତରେ ଯାଉଥିବାରୁ ସେ ଖୁସିବ୍ୟକ୍ତ କରିଛନ୍ତି

ତିନିଦିନର ଲଗାତାର ଜେରା ପରେ ପୁଲିସ ତାକୁ ଗିରଫ କରିଛି ଅଗଷ୍ଟମାସରେ ଜଳନ୍ଦର ଏବଂ ପଞ୍ଜାବରେ ପୁଲିସ୍ ବିଶପ୍ ମୁଲାକଲଙ୍କୁ ଜେରା କରିଥିଲା

ପୁଲିସ ଗତକାଲି ତାଙ୍କୁ କୋଟାୟାମ୍ ନେଇଯାଇଛି କୋଟାାୟାମ୍ର ଏସପି ଗଣମାଧ୍ୟମକୁ କହିଛନ୍ତି ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ ଜିଏସଟିଏନ ଜିଓଏମ ଜିଏସଟି ନେଟ୍ୱାର୍କକୁ ନେଇ ଗଠିତ ମନ୍ତ୍ରୀ ଗୋଷ୍ଠୀର ବୈଠକ ଆଜି ବାଙ୍ଗାଲୁରଠାରେ ଅନୁଷ୍ଠିତ ହେବ ବିହାର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମନ୍ତ୍ରୀ ଗୋଷୀ ଜିଏସଟିଏନର କାର୍ଯ୍ୟକାରିତା ଏବଂ ନୂତନ ସଫ୍ଟୱେୟାର ବ୍ୟବହାର କରି ପ୍ରସ୍ତୁତ ହୋଇଥିବା ନୂଆ ରିଟର୍ଣ୍ଣ ଦାଖଲ ଫର୍ମର ଆସନ୍ତାବର୍ଷଠାରୁ ପ୍ରସ୍ତାବିତ ପ୍ରଚଳନ ଉପରେ ସମୀକ୍ଷା କରିବ

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଞ୍ଚଠାରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କରିବେ ଗତକାଲି ଝାଡଖଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ ରାମଚନ୍ଦ୍ର ଚନ୍ଦ୍ରବଂଶୀ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରମୁଖ ସଚିବ ନିଧି ଖାରେଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ପିଏମ ପିଏମ୍ଜେଏୱାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଝାଡଖଣ୍ଡର ରାଞ୍ଚଠାରେ ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମ ଅଧୀନରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଶ୍ରଭାରୟ କରିବେ

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ପିଏମ୍ଜେଏ ୱାଇ ଉପରେ ଆଧାରିତ ଏକ ପ୍ରଦର୍ଶନୀ ବୁଲି ଦେଖିବେ ଏଥିରେ ହିତାଧିକାରୀ ଚୟନ ଇ କାର୍ଡ ବିତରଣ ସମ୍ପର୍କରେ ପ୍ରଦର୍ଶନ କରାଯିବ ଏହି ଅବସରରେ ପ୍ରଧାନମନ୍ତ୍ରୀ ଚାଇବାସୀ ଓ କୋଡେର୍ମା ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଏଥିସହ ଶ୍ରୀ ମୋଦି ଦଶଟି ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ରର ଉଦ୍ଘାଟନ କରିବା ସହ ଏକ ଜନସମାବେଶରେ ଉଦ୍ବୋଧନ ଦେବେ ପରେ ପ୍ରଧାନମନ୍ତ୍ରୀ ସିକିମ୍ର ଗ୍ୟାଙ୍ଗଟକ୍ ଗସ୍ତରେ ଯିବା କାର୍ଯ୍ୟକ୍ରମ ରହିଛି

ଦୂରସଂଚାର ସଚିବ ଅରୁନା ସୁନ୍ଦରରାଜନ ଗତକାଲି ବେଙ୍ଗାଲୁରଠାରେ କହିଛନ୍ତି କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଏ ବାବଦରେ ଏକ ବିଞ୍ଜପ୍ତି ଜାରି କରିବେ ଦ୍ରତ ବିକାଶଶୀଳ ଭାରତୀୟ ବିମାନ ଚଳାଚଳ ବକାରରେ ତୀବ୍ର ପ୍ରତିଦ୍ୱନ୍ଦିତାକୁ ଦୃଷ୍ଟିରେ ରଖି ଭାରତୀୟ ଆକାଶସୀମା ମଧ୍ୟରେ ଇଷ୍ଟରନେଟ୍ ଏବଂ ୱାଇଫାଇ ବ୍ୟବସ୍ଥା ତଥା ଫୋନରେ କଥାବାର୍ତ୍ତା ସୁବିଧା ପ୍ରଦାନ କରିବା ଆଇଏଫସିର ଲକ୍ଷ୍ୟ

ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶା କରାଯାଉଛି

ଜାହାଜଟି ଏହାର କ୍ଷମତାଠାରୁ ଦୁଇଗୁଣ ଅଧିକ ଯାତ୍ରୀ ପରିବହନ କରୁଥିବା ଅନୁମାନ କରାଯାଇଛି

ନେପାଳ ଇଣ୍ଡିଆ ବିଡବୁକ୍ ନେପାଳ ଭାରତ ସୀମା କାର୍ଯ୍ୟ ଗୋଷ୍ଠୀ 'ବିଡବ୍ଲ୍କି' ବୈଠକ କାଳରେ ସୀମା ସମୀକ୍ଷା କାର୍ଯ୍ୟ ସମ୍ପାଦନ ପାଇଁ ଉଚ୍ଚମାନର ଉପଗ୍ରହ ଚିତ୍ର ବ୍ୟବହାରର ସମ୍ଭାବନା ଉପରେ ଆଲୋଚନା କରାଯାଇଛି

ସର୍ବେକ୍ଷଣ ମହାନିର୍ଦ୍ଦେଶକ ଗଣେଶ ପ୍ରସାଦ ଭଟ୍ଟ ନେପାଳ ପ୍ରତିନିଧିମଣ୍ଡଳର ନେତୃତ୍ୱ ନେଇଥିବା ବେଳେ ସର୍ବେକ୍ଷଣ ମହାନିର୍ଦ୍ଦେଶକ ଗିରିଶ କୁମାର ଭାରତୀୟ ଦଳର ନେତୃତ୍ୱ ନେଇଥିଲେ

ୟୁଏସ ଚୀନ ଉଇଘୁର ଚୀନର ପୁନଃଶିକ୍ଷିତ କରାଇବା ଶିବିର ଗୁଡିକରେ ଅଟକଥିବା ଉଇଘୁର ମୁସଲମାନ ମାନଙ୍କ ଉପରେ ହେଉଥିବା ଜଘନ୍ୟ ଦୁର୍ବ୍ୟବହାରକୁ ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍ ପୋମ୍ପିସ ଦୂଢ ନିନ୍ଦା କରିଛନ୍ତି ସମଗ୍ର ବିଶ୍ୱରେ ଧାର୍ମିକ ସ୍ୱାଧୀନତାର ସ୍ଥିତି ଉପରେ ଉଦ୍ବୋଧନ ଦେଇ ଆମେରିକା ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ନିଜର ଅନ୍ତିଚ୍ଛା ସତ୍ତ୍ୱେ ଲକ୍ଷ ଲକ୍ଷ ଉଇଘୁର ମୁସଲମାନ ତଥାକଥିତ ପୁନଃ ଶିକ୍ଷାଦାନ ଶିବିର ଗୁଡିକରେ ଅଟକ ଅଛଝନ୍ତି ଏବଂ ସେମାନଙ୍କ ମନରେ ବିଭିନ୍ନ ରାଜନୈତିକ ବିଚାରଧାରାକୁ ଭର୍ତ୍ତି କରାଯାଉଛି ଚୀନରେ ରହିଥିବା ଖ୍ରୀଷ୍ଟିଆନମାନଙ୍କ ଉପରେ ସେଠାକାର ସରକାର ଅତ୍ୟାଚାର କରିବାକୁ ନେଇ ସେ ଚିନ୍ତାପ୍ରକଟ କରିଛନ୍ତି

ଗତ ମାସରେ ଆମେରିକାର ଅର୍ଥମନ୍ତ୍ରୀ ଷ୍ଟିଭ୍ ନୁଚିନ୍ ଏବଂ ଆମେରିକାର କଂଗ୍ରେସ ସଦସ୍ୟମାନେ ପୋମ୍ପିଓକୁ ଏକ ପତ୍ର ଲେଖି ଉଇଘୁରମାନଭ୍କୁ ନଜରବନ୍ଦୀ ରଖିବା ମାମଲାରେ ଦୋଷୀସାବ୍ୟସ୍ତ ଚୀନ ଅଧିକାରୀମାନଙ୍କ ବିରୁଦ୍ଧରେ ପ୍ରତିବନ୍ଧକ ଲଗାଇବା ପାଇଁ ଅନୁରୋଧ କରିଥିଲେ

ସେହିପରି ପୁରୁଷ ଜୁନିୟର ଦଳଗତ ପର୍ଯ୍ୟାୟରେ ଭାରତ କାଜାକସ୍ଥାନକୁ ହରାଇ ଦ୍ୱିତୀୟ ସ୍ୱର୍ଣ୍ଣପଦକ ହାସଲ କରିଛି ଭାରତୀୟ ସାଇକ୍ଲେଲିଂ ଫେଡେରେସନ ପକ୍ଷରୁ ଇନ୍ଦିରାଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଛି